ଆଦାୟ ହୋଇଥିବା ଜୋରିମାନା ଟଙ୍ଙା ଫେରସ୍ଠ ଦିଆଯିବ ନାହି ବୋଲି ମନ୍ତୀ ଶ୍ରୀ ବେହେରା ସ୍ୱଷ୍କ ଭାବେ କହିଛନ୍ତି ଅନ୍ୟ ପକ୍ଷରେ ଆକି ରାକ୍ୟ ପରିବହନ ସଚିବ ଜିଶ୍ରୀନିବାସ ଭିଡିଓ କନ୍ଫେରେନ୍ ମାଧ୍ଘମରେ ରାକ୍ୟର ସମସ୍ତ ପରିବହନ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି

ବିଦ୍ୟାଳୟଗୁଡିକରେ ମଧ୍ଧାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କୁ ଦୁଗ୍ରକାତ ଦ୍ରବ୍ୟ ପ୍ରଦାନ କରାଯିବାକୁ ପ୍ରସ୍ଠାବ ଆସିଛି ଏହା ଉପରେ ସରକାର ତର୍କମା କରୁଛନ୍ତି ମଧାହୁଭୋକନରେ ସ୍କୁଲ ପିଲାଙ୍କୁ ଦୁଗୁକାତ ଦ୍ରବ୍ୟ ଦିଆଯିବା ଦ୍ୱାରା ରାଜ୍ୟର ଦୁଗ୍ ଚାଷୀ ଉପକୃତ ହୋଇପାରିବେ ଏହାସହ ପିଲାମାନେ ମଧ୍ଧ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଖାଇପାରିବେ ବୋଲି ଖାଦ୍ୟ ଯୋଗାଣ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି

ଜଗତସିଂହପୁର କିଲ୍ଲା ଅତିରିକ୍ତ ସେସନ୍ସ ଜଜ୍ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀଦଶ୍ତାଦେଶ ଶ୍ବଣାଇଛନ୍ତି ଗତବର୍ଷ ମାର୍ଚ୍ଚମାସରେ କିଲ୍ଲାର ଏରସମା ଥାନା ଅଞ୍ଚଳରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ଏହି ଦଣ୍ଡ ଶ୍ରୁଶାଇଛନ୍ତି

ଏଥିସହିତ ଶିକ୍ଷକଙ୍କ ଅଭାବ ମଧ୍ଧ ରହିଛି ତେଶୁ ଛାତ୍ରମାନେ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ଡଙ୍ ବ୍ରାହ୍କଶୀ ନଦୀ ଡଙ୍ଗାବୁଡ଼ି ଘଟଣାରେ ଆକି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି

ଅପରପକ୍ଷରେ ମହାନଦୀରେ ବନ୍ୟାପାଣି ଆସିବାରୁ କଟକ ଖୋର୍ବ୍ଧା ସୁବର୍ଶ୍ଚପୁର ଓ ବୌଦ୍ଧ କିଲ୍ଲାରେ ବନ୍ୟା ପରିସ୍ରିତି ସୂଷି ହୋଇଛି